ସାଧାରଣ ନିର୍ବାଚନପାଇଁ ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଆଶା କରାଯାଉଛି

ଇସି ମିଟିଂ ନିର୍ବାଚନ କମିଶନ ଆଗାମୀ ସାଧାରଣ ନିର୍ବାଚନ ସମୟରେ ଅର୍ଥବଳର ଅପପ୍ରୟୋଗକ୍ତ ରୋକିବାପାଇଁ ସଙ୍କଚ୍ଚବଦ୍ଧ ବୋଲି କହିଛି ଗତକାଲି ନ୍ତଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡ଼ା କହିଛନ୍ତି ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ କମିଶନ୍ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ସେ କହିଛନ୍ତି ସ୍ୱଚ୍ଚତାର ସହ ନିର୍ବାଚନ କରାଇବା ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି କାରଣ ନିର୍ବାଚନ ସମୟରେ ଅର୍ଥବଳର ବ୍ୟାପକ ଅପବ୍ୟବହାର ହେବାର ଦେଖିବାକୁ ମିଳୁଛି ପୂର୍ବରୁ ନିର୍ବାଚନ କମିଶନ୍ ନିର୍ବାଚନ ଗୁଇନ୍ଦା ତଥ୍ୟ ସମ୍ୟନ୍ଧରେ ବିଭିନ୍ତ ବିଭାଗ ସହ ବୈଠକ କରିଥିଲା

ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଫିସର ସଞ୍ଜୟ ବସ୍କ ଏହି ସୂଚନା ଦେଇ କହିଛନ୍ତି ଶ୍ରୀ ଜୈନ ସମସ୍ତ କିଲ୍ଲା ମାଜିଷ୍ଟ୍ରେଟ୍ ପୁଲିସ୍ ସୁପରିଣ୍ଟେଣ୍ଟେଣ୍ଟ୍ ଓ କମିଶନର୍ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବେ ଉପନିର୍ବାଚନ କମିଶନର୍ ସମସ୍ତ ପଞ୍ଜିକୃତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିବେ ଓ ରାଜ୍ୟର ବରିଷ୍ଣ ପ୍ରଶାସନିକ ଅଫିସରମାନଙ୍କ ସହ ବୈଠକରେ ପରିସ୍ଥିତିର ସମୀକ୍ଷା କରିବେ ଜେକେ ଇସି ଜନ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ ବ୍ୟତୀତ ବାକି ସମସ୍ତ ବଡ଼ ବଡ଼ ରାଜନୈତିକ ଦଳର ପ୍ରତିନିଧିମାନେ ଗତକାଲି କମ୍ମୁଠାରେ ନିର୍ବାଚନ କମିଶନଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକରେ ଯୋଗ ଦେଇଥିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଶ୍ରୀନଗରରେ ତାଙ୍କର ଗସ୍ତ ଶେଷ କରି ଗତକାଲି ଜମ୍ମଠାରେ ପହଞ୍ଚବା ପରେ ରାଜନୈତିକ ଦଳ ବିଭିନ୍ନ କିଲ୍ଲା ନିର୍ବାଚନ ଅଫିସର ଓ ନିରାପତ୍ତା ସଂସ୍ଥାଗୁଡ଼ିକ ସହ ରାକ୍ୟରେ ବିଧାନସଭା ନିର୍ବାଚନ କରାଯିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ କଂଗ୍ରେସ ପିଡିପି ବିଏସ୍ପି ଏବଂ ଜେକେଏନ୍ପିପି ସମେତ ଅଧିକାଂଶ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ରାଜ୍ୟରେ ଏକ ନିର୍ବାଚିତ ସରକାର ଗଠନ ପାଇଁ ଯେତେ ଶୀଘ୍ର ସମ୍ଭବ ବିଧାନସଭା ନିର୍ବାଚନ କରାଯିବାକୁ ମତ ଦେଇଥିଲେ କିନ୍ତୁ ରାଜ୍ୟରେ ଏକ ଉପଯୁକ୍ତ ବାତାବରଣ ସୃଷ୍ଟି ନ ହେଲା ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ କରା ନ ଯିବାକୁ ବିଜେପି ମତ ଦେଇଥିଲା ନ୍ୟାସନାଲ୍ କନ୍ଫରେନ୍ସ କହିଥିଲା ରାଜ୍ୟରେ ଏକସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାପାଇଁ ପାର୍ଟି ନିଜର ମତାମତ ଦେଇସାରିଛି ଯାଦ୍ୱାରା ସ୍ୱତନ୍ତ୍ର ପର୍ଯବେକ୍ଷକମାନଙ୍କୁ ବାରମ୍ଭାର ଏଭଳି ବୈଠକ କରିବାକୁ ପଡ଼ିବ ନାହିଁ ରାଜନୈତିକ ଦଳ ଜିଲ୍ଲା ଓ ରାଜ୍ୟସ୍ତରୀୟ କର୍ତ୍ତ୍ୱପକ୍ଷ ଓ ଅନ୍ୟମାନଙ୍କ ସହ ମିଶି ପରିସ୍ଥିତିର ପୁଙ୍ଗାନୁପୁଙ୍ଗ ଆକଳନ କରିବାକୁ ପର୍ଯ୍ୟବେକ୍ଷକମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ବିଜେପି ମିଟିଂ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଏହି ବୈଠକ ପରେ ଲୋକସଭା ନିର୍ବାଚନ ଲାଗି ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବିଜେପି ଏମ୍ପି ରିଜାଇନ୍ ବରିଷ୍ଣ ବିଜେପି ନେତା ତଥା ତେଜପୁର ଲୋକସଭା ସାଂସଦ ରାମପ୍ରସାଦ ଶର୍ମା ପାର୍ଟିର ପ୍ରାଥମିକ ସଦସ୍ୟ ପଦର୍ ଇସଫା ଦେଇଛନ୍ତି ଏକ ଫେସ୍ବୁକ୍ ପୋଷ୍ଟରେ ସେ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାରେ ତାଙ୍କର ନାମ ସ୍ଥାନ ପାଇ ନ ଥିବାରୁ ସେ ଅପମାନିତ ଅନୁଭବ କରୁଛନ୍ତି ଶ୍ରୀ ଶର୍ମା ମଧ୍ୟ ଆସାମ ଗୋର୍ଖା ସମ୍ମିଳନର ସଭାପତି ଅଛନ୍ତି ବିଜେପି ଏପର୍ଯ୍ୟନ୍ତ ତେକ୍ପୁର ଲୋକସଭା ଆସନରୁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ

ଗତକାଲି ନ୍ତଆଦିଲ୍ଲୀରେ ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ପରେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି

ପାର୍ଟି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଳ ସାଙ୍ଗ୍ମାଙ୍କୁ ତୁରା ସଂସଦୀୟ ନିର୍ବାଚନ ମଣ୍ଡଳୀର୍ ଛିଡ଼ା କରାଇଛି ଅଖିଳ ଭାରତ ମହିଳା କଂଗ୍ରେସ ମ୍ରଖ୍ୟ ସୁଶ୍ମିତା ଦେବଙ୍କୁ ସିଲ୍ଚର୍ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ଗୌରବ ଗୋଗୋଇଙ୍କୁ କାଳିଆବୋର୍ ଆସନରୁ ଛିଡ଼ା କରାଯାଇଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭିନ୍ସେଣ୍ଟ୍ ଏଚ୍ ପାଲା ଓ ପବନ ସିଂ ଭଟୋୱାର୍ଙ୍କୁ ମଧ୍ୟ ଶିଲଂ ଓ ଦିବ୍ରୁଗଡ଼ରୁ ଟିକେଟ୍ ଦିଆଯାଇଛି ବରିଷ୍ଠ କଂଗ୍ରେସ ନେତା ପିଏଲ୍ ପୁନିଆଙ୍କ ପୁଅ ତନୁଜ ପୁନିଆଙ୍କୁ ଉତ୍ତର ପ୍ରଦେଶର ବାରାବାଙ୍କି ସଂରକ୍ଷିତ ଆସନରୁ ଟିକେଟ୍ ମିଳିଛି

ସେ ଏକ ନୂଆ ରାଜନୈତିକ ସାଞ୍ମୁଖ୍ୟ ଗଠନ କରି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ମୁମ୍ୟାଇରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ଆମ୍ଭେଦ୍କର କହିଛନ୍ତି ସେ ଅସାଦୁନ୍ଦିନ୍ ଓୱାଇସିଙ୍କ ଏଆଇଏମ୍ଆଇଏମ୍ ସହ ହାତ ମିଳାଇଛନ୍ତି ଓ ସେମାନେ ବଞ୍ଚତ ବହୁଜନ ଅଘାଡ଼ି ଅଧୀନରେ ମିଳିତ ଭାବେ ନିର୍ବାଚନ ଲଢ଼ିବେ ପ୍ରେକ୍ ପଦ୍ମ ଆୱାର୍ଡ଼ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ପଦକ ପ୍ରଦାନ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍କ ପୁରସ୍କାର ପ୍ରଦାନ କରିଛନ୍ତି ଛତିଶଗଡ଼ର ଲୋକଗୀତ ଗାୟକ ତିଜନ୍ ବାଇଙ୍କୁ ଏହି ଅବସରରେ ପଦୁବିଭ୍ଷଣ ଏବଂ ବୈଜ୍ଞାନିକ ନାୟି ନାରାୟଣଙ୍କ ପଦୁଭ୍ଷଣ ଉପାଧି ପ୍ରଦାନ କରାଯାଇଛି ସେହିଭଳି ପଦ୍ମଶ୍ରୀ ଉପାଧିରେ ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭିନେତା ମନୋଜ ବାଜପେୟୀ କ୍ରିକେଟିୟର୍ ଗୌତମ ଗାୟୀର ବାସ୍କେଟ୍ବଲ୍ ଖେଳାଳି ପ୍ରଶାନ୍ତି ସିଂ ଫୁଟ୍ବଲ୍ ଖେଳାଳି ସୁନିଲ୍ ଛେତ୍ରି ଓ ପର୍ବତ ଆରୋହୀ ବଚେନ୍ଦ୍ରୀ ପାଲ୍ ଅନ୍ୟତମ

ବୈଦେଶିକ ମନ୍ତ୍ରଣାଳୟ ସ୍ୱତ୍ରରୁ ମିଳିଥିବା ସ୍କୃଚନା ଅନୁଯାୟୀ ଅଜ୍ହର୍କୁ ଆନ୍ତର୍ଜତିକ ସନ୍ତାସବାଦୀ ତାଲିକାରେ ସାମିଲ୍ କରିବାପାଇଁ ଭାରତ କାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି ମସୁଦ୍ ଅଜହର୍କୁ ଦିନେ ଆର୍ଡର୍ଜାତିକ ସନ୍ତାସବାଦୀ ଘୋଷଣା କରାଯିବ ବୋଳି ଭାରତ ଦୂଡ଼ୋକ୍ତି ପ୍ରକାଶ କରିଛି ସନ୍ତାସବାଦ ସହ କୌଣସିମତେ ସାଲିସ୍ କରାଯିବ ନାହିଁ ବୋଲି ପୂର୍ବରୁ ଭାରତ ସ୍ୱଷ୍ଟ କରିସାରିଛି ପାକିସ୍ତାନ ସଂକ୍ରାନ୍ତରେ ଏଥିରେ କୁହାଯାଇଛି ସନ୍ତାସବାଦୀ ମୌଳିକଡାଞ୍ଚାକୁ ନଷ୍ଟ କରିବାରେ ପାକିସ୍ତାନ କେବଳ ଉପରଠାଉରିଆ ପଦକ୍ଷେପମାନ ନେଇଛି ପାକିସ୍ତାନଦ୍ୱାରା କୌଣସି ଦୂତ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ କିମ୍ବା ସନ୍ତାସବାଦୀମାନଙ୍କୁ ପାଖି ଯୋଗାଣ ବନ୍ଦ୍ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ ଏକ୍ଷେତ୍ରରେ କୌଣସି ଦେଶଦ୍ୱାରା କୌଣସି ପ୍ରକାର ମଧ୍ୟସ୍ଥତାକୁ ଅଗ୍ରାହ୍ୟ କରାଯାଇଛି

ଏ ବିଷୟରେ ଆମେରିକାକ୍ତ ଜଣାଇ ଦିଆଯାଇଛି ଓ ଭାରତର ଉଦ୍ବେଗକୁ ଆମେରିକା ଗୁରୁତ୍ୱର ସହ ଗ୍ରହଣ କରିଛି

ବୈଦେଶିକ ମନ୍ତ୍ରୀ ସ୍ରଷମା ସ୍ୱରାଜଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଲି ଡ୍ରାୟନ୍ ତାଙ୍କ ଦେଶ ଜେିସେ ମହମ୍ମଦ ମୁଖ୍ୟ ଉପରେ କଟକଣା ଲାଗୁ କରିଥିବା କଥା ତାଙ୍କୁ ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଜେିସେ ମହମ୍ମଦ ମୁଖ୍ୟ ବିରୁଦ୍ଧରେ ଫ୍ରାନ୍ସ ନେଇଥିବା ପଦକ୍ଷେପଗ୍ରଡ଼ିକ ବିଷୟରେ ଶ୍ରୀ ଡ୍ରାୟନ୍ ଶ୍ରୀମତୀ ସ୍ୱରାଜଙ୍କ ଜଣାଇଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମରେ ଫ୍ରାନ୍ସ ସର୍ବଦା ଭାରତକୁ ସମର୍ଥନ କରିଆସୁଛି ବୋଲି ଏଥିରେ ଉଲ୍ଲେଖ ରହିଛି ମୁମ୍ବାଇ ବ୍ରିଜ୍ ମୁମ୍ବାଇ ପୌର କମିଶନର୍ ଅଜୟ ମେହେଟ୍ଟା ପାଦଚଲା ଓଭର୍ ବ୍ରିଜ୍ ଭୁଷୁଡ଼ିବା ଘଟଣାରେ ଦୁଇ ଜଣ ସିଭିଲ୍ ଇଞ୍ଜିନିୟର ଏଆର୍ ପାଟିଲ୍ ଓ ଏସ୍ଏଲ୍ କାକୁଲ୍ତେଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଓଭର ବ୍ରିକ୍ ଭୁଷୁଡ଼ିବା ଘଟଣାର ଏକ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଇତିମଧ୍ୟରେ ବ୍ରିହନ୍ ମୁମ୍ୟାଇ ପୌରନିଗମ ଭିଙ୍ଗିଲାନ୍ସ ବିଭାଗ ଏହାର ପ୍ରାଥମିକ ରିପୋର୍ଟ ଦାଖଲ କରିଛି ବ୍ରିଜ୍ର ଡାଞ୍ଚାଗତ ଯାଞ୍ଚ୍ ଠିକ୍ ଭାବେ କରାଯାଇ ନ ଥିବାର ସେହି ରିପୋର୍ଟରେ ଉଲ୍ଲେଖ ରହିଛି ଡାଞ୍ଚାଗତ ଯାଞ୍ଚ୍ ଠିକ୍ ରୂପେ କରାଯାଇଥିଲେ ଏହି ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା ବୋଲି ରିପୋର୍ଟରେ କୁହାଯାଇଛି

ଗତରାତିରେ ଆମେରିକାର ମାୟାମିଠାରେ ପରିଷଦର ବୈଠକ ପରେ ଆନ୍ତର୍ଜାତିକ ଫୁଟ୍ବଲ ମହାସଂଘ ଫିଫାର ସଭାପତି କିଆନି ଇନ୍ଫାର୍କ୍ଷିନୋ ଏହି ବିଷୟ ଘୋଷଣା କରିଛନ୍ତି ଇନ୍ଫାଞ୍ଜିନୋ କହିଛନ୍ତି ଫିଫା ଅତ୍ୟନ୍ତ ଆନନ୍ଦର ସହ ଘୋଷଣା କରୁଛି ଯେ ଭାରତ ଏହି ମହିଳା ବିଶ୍ୱକପ୍ର ଆୟୋଜନ କରିବାକୁ ଯାଉଛି